ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ହିତାଧିକାରୀମାନଙ୍କର ଆୟ ଉପରେ ନିଷ୍ପତ୍ତି ନେବାକୁ ରାଜ୍ୟଗୁଡ଼ିକ ସମ୍ପର୍ଣ୍ଣ ସ୍ୱାଧୀନ ଏବଂ ଆବୁଧାବିରେ ଏସିଆକପ୍ ଫୁଟବଲ୍ରେ ଭାରତ ଆଜି ତାର ଦ୍ୱିତୀୟ ମ୍ୟାଚ୍ ମିଳିତ ଆରବ ଏମିରେଟ୍ ବିପକ୍ଷରେ ଖେଳିବ

ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅର୍ଥମନ୍ତ୍ରୀ ଅର୍ଚ୍ଚଣ ଜେଟଲୀ କହିଛନ୍ତି ଜିଏସ୍ଟି କମ୍ପୋଜିସନ୍ ସ୍କିମ୍ର ପରିସର ଏକ କୋଟି ଟଙ୍କାରୁ ଦେଡ଼ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଶ୍ରୀ ଜେଟଲୀ କହିଛନ୍ତି ଏହି ଦୁଇ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ରିହାତି ମିଳିବ ଅର୍ଥମନ୍ତ୍ରୀ କହିଚ୍ଚନ୍ତି ଆସନ୍ତା ଏପ୍ରିଲ୍ ପହିଲାରୁ ଏହି ପରିବର୍ତ୍ତନ ଲାଗୁ ହେବ ଯେଉଁମାନେ ଏହି ଯୋଜନା ମଧ୍ୟରେ ଆସୁଛନ୍ତି ସେମାନେ ତିନି ମାସରେ ଥରେ ଟିକସ ଦାଖଲ କରିବେ ଓ ବର୍ଷକ୍ତ ଗୋଟିଏ ଥର ରିଟର୍ଣ୍ଣ ଦାଖଲ କରିବେ ଅର୍ଥମନ୍ତ୍ରୀ କହିଛନ୍ତି କୋଠାବାଡ଼ି ନିର୍ମାଣ କ୍ଷେତ୍ର ଜିଏସ୍ଟି ହାର ସଂକ୍ରାନ୍ତରେ ବିବେଚନା କରିବାକୁ ଏକ କମିଟି ଗଠନ କରାଯାଇଛି ମନ୍ତ୍ରୀ କହିଛନ୍ତି ଜିଏସ୍ଟି ପରିଷଦ କେରଳକୁ ଶତକଡ଼ା ଏକ ଭାଗର ସେସ୍ ଲାଗୁ କରିବା ପାଇଁ ଆସନ୍ତା ଦୂଇ ବର୍ଷ ଲାଗି ଅନ୍ରମତି ଦେଇଛି ରିଭ୍ ପିଏମ୍ ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷତା ଲାଭ କଲେ ମଧ୍ୟ ଏହା ସହଯୋଗୀ ଦଳଗୁଡ଼ିକୁ ନେଇ ସରକାର ଗଠନ କରିବାକୁ ଚାହିଁବ ବୋଲି କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ତାମିଲନାଡ଼ୁର ପାର୍ଟି କର୍ମୀମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସଫଳତାର ସହ ମେଣ୍ଟ ସରକାର ଚଳାଇ ଭାରତୀୟ ରାଜନୀତିରେ ଏକ ନୂଆ ସଂସ୍କୃତି ଆରମ୍ଭ କରିଥିଲେ ସେ କହିଛନ୍ତି ବିଜେପି ସ୍ୱର୍ଗତ ବାଜପେୟୀଙ୍କର ପଥକୁ ଅନୁସରଣ କରିବ ଓ ଦେଶର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟମାନେ ଏକାଠି ମିଶି କାର୍ଯ୍ୟ କରିବେ ଶ୍ରୀ ମୋଦି କହିଛନ୍ତି ବିଜେପି ମେଣ୍ଟ ପାଇଁ ଏହାର ଦ୍ୱାର ସର୍ବଦା ଉନ୍କକ୍ତ ରଖିବ ପ୍ରତିରକ୍ଷା ବିଷୟ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବତନ ୟୁପିଏ ସରକାର ଅମଳରେ ସଶସ୍ତ ବାହିନୀ ପାଇଁ ଅସ୍ତ୍ରଶସ୍ତ ସଂଗ୍ରହରେ ମଧ୍ୟସ୍ଥମାନେ ମୁଖ୍ୟ ଭୂମିକା ନେଉଥିଲେ ଭାରତୀୟ ବିମାନ ବାହିନୀର କ୍ଷମତାବୃଦ୍ଧି କରିନଥିବାରୁ ସେ କଂଗ୍ରେସର ଦୋଷାରୋପ କରିଛନ୍ତି ସେ କହିଛନ୍ତି ଭାରତର ବହୁ ପଡ଼ୋଶୀ ଦେଶ ସେମାନଙ୍କର ବିମାନ ବାହିନୀରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି

ଜଷ୍ଟିସ୍ ୟୟୁ ଲଳିତ ମାମଲାର୍ଚ୍ଚ ଓହରିଯିବା ପରେ ଏହାର ଶୁଣାଣି କରିବାକୁ ଥିବା ସାମ୍ବିଧାନିକ ଖଣ୍ଡପୀଠଙ୍କୁ ପୁର୍ନଗଠନ କରାଯିବ

ଜଷ୍ଟିସ୍ ଲଳିତ ମାମଲାରୁ ଓହରିଯିବାକୁ ସେ ଚାହୁଁନଥିବାର ଶ୍ରୀ ଧଓ୍ୱନ୍ କହିଥିଲେ ମଧ୍ୟ ଜଷ୍ଟିସ୍ ଲଳିତ ନିଜ ପକ୍ଷର୍ତ ମାମଲାର୍ଚ୍ଚ ଓହରି ଯାଇଥିଲେ ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ କଷ୍ଟିସ୍ ଏସ୍ଏ ବୋବଡେ ଏନ୍ବି ରମନା ଓ ଡିୱାଇ ଚନ୍ଦ୍ରଚଡ଼ ଶ୍ରୀ ଧଓ୍ୱନ୍ ପୁଣି କହିଥିଲେ ମାମଲାର ବିଚାର ଏକ ତିନି ଜଣିଆ ଖଣ୍ଡପୀଠଙ୍କ ନିକଟରେ ହେବା ପାଇଁ ଧାର୍ଯ୍ୟ ହୋଇଥିବା ସତ୍ତ୍ୱେ ପ୍ରଧାନ ବିଚାରପତି ଏହାକ ଏକ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠଙ୍କ ପାଖକ୍ ପଠାଇବାକୁ ନିଷ୍କଭି ନେଇଛନ୍ତି ପ୍ରଧାନ ବିଚାରପତି କହିଥିଲେ ଘଟଣାର ପୂଷ୍ପଭୂମିକୁ ବିଚାରକୁ ନେଇ ଏହାକୁ ଏକ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠଙ୍କ ନିକଟକ୍ର ପଠାଯିବା ଲାଗି ନିଷ୍ପଭି ନିଆଯାଇଛି

ସ୍ୱଷମା ନେପାଳ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ନୂଆଦିଲ୍ଲୀରେ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ୱାଲିଙ୍କୁ ଭେଟିଛନ୍ତି ଦୁଇ ନେତା ଦ୍ୱିପକ୍ଷିୟ ସମ୍ପର୍କରେ ଘଟିଥିବା ବିକାଶର ସମୀକ୍ଷା କରିଛନ୍ତି କୃଷି ରେଳବାଇ ଅନ୍ତର୍ଦ୍ଦେଶୀୟ ଜଳପଥ ତଥା ବିକାଶମଳକ ପ୍ରକଞ୍ଚଗୁଡ଼ିକର କାର୍ଯ୍ୟକାରିତା ଭଳି କ୍ଷେତ୍ରର ସମୀକ୍ଷା କରାଯାଇଛି ବିଭିନ୍ନ କ୍ଷେତ୍ରରେ ସହଯୋଗର ସଫଳତା ଉପରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆଗକୁ ଆଗେଇ ନେବା ପାଇଁ ଉଭୟ ନେତା ସେମାନଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ସୁଷମା ୱାଲ୍ଡ ହିନ୍ଦୀ ଦିବସ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ହିନ୍ଦୀ ଭାଷାକୁ ବିଶ୍ୱ ସ୍ତରରେ ପ୍ରସାର କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ନିରନ୍ତର କାର୍ଯ୍ୟ କରୁଛି ନୂଆଦିଲ୍ଲୀରେ ବିଶ୍ୱ ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେଇବେଳେ ଶ୍ରୀମତୀ ସ୍ୱରାଜ କହିଛନ୍ତି ହିନ୍ଦୀ ଭାଷାକୁ ଲୋକପ୍ରିୟ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ହିନ୍ଦୀ ଭାଷାର ପ୍ରସାର ପାଇଁ କେନ୍ଦ୍ରୀୟ ହିନ୍ଦୀ ସଂଗଠନର ଭୂମିକାକୁ ସେ ପ୍ରଶଂସା କରିଛନ୍ତି

ପୂର୍ବରୁ ବିଲ୍ ଲୋକସଭାରେ ପାସ୍ ହୋଇସାରିଥିଲା

ସେ କହିଥିଲେ ଏହାକୁ ଚ୍ୟାଲେଞ୍ଜ କରାଗଲେ ମଧ୍ୟ ସୁପ୍ରିମ୍କୋର୍ଟ ଆଇନ୍କୁ ଖାରଜ କରିବେ ନାହିଁ ବିତର୍କରେ ଅଂଶଗ୍ରହଣ କରି ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ଓ ଅନ୍ୟୁଚୀତ କାତି ଉପକାତି ତଥା ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ମିଳୁଥିବା ସଂରକ୍ଷଣ ବ୍ୟତୀତ ଏହି ସଂରକ୍ଷଣ ଦିଆଯିବ ସେ କହିଥିଲେ ହିତାଧିକାରୀମାନଙ୍କର ଆୟ ଉପରେ ନିଷ୍ପତ୍ତି ନେବାକୁ ରାଜ୍ୟଗୁଡ଼ିକର ସମ୍ପର୍ଶ୍ଣ ସ୍ୱାଧୀନତା ରହିଛି ଏନ୍ସିଡବ୍ଲ୍ ରାହୁଳ ପାର୍ଲାମେଣ୍ଟରେ ରାଫେଲ କାରବାର ଉପରେ ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସ୍ୱରକ୍ଷା ପାଇଁ ଜଣେ ମହିଳାଙ୍କର ସହାୟତା ନେଇଥିବାର କଂଗ୍ରେସ ସଭାପତି ରାହୁଳ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ଜାତୀୟ ମହିଳା କମିଶନ୍ ତାଙ୍କୁ ନୋଟିସ୍ ପଠାଇଛନ୍ତି ମହିଳା କମିଶନ୍ କହିଛନ୍ତି ପାର୍ଲାମେଣ୍ଟ ବିତର୍କରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉତ୍ତର ଉପରେ ମନ୍ତବ୍ୟ ନାରୀମାନଙ୍କ ପ୍ରତି ବିଦ୍ୱେଷାଭାବ ସୃଷ୍ଟି କରୁଥିବା ସହ ସେମାନଙ୍କ ପ୍ରତି ଅପମାନ ଜନକ ଓ ଅନୈତିକ ଏବଂ ମହିଳାମାନଙ୍କ ପ୍ରତି ଅସମ୍ମାନ ଭାବ ଦର୍ଶାଉଛି ଏଭଳି ଦାୟିତ୍ୱହୀନ ମତାମତର କମିଶନ୍ ନିନ୍ଦା କରିଚ୍ଛନ୍ତି

କାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ମନ୍ତ୍ରୀ କହିଛନ୍ତି ଦେଶରେ ବାୟୁ ପ୍ରଦୃଷଣକୁ କମ୍ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି

ଜେଏଚ୍ ହାଇକୋର୍ଟ ଲାଲ୍ଟ ଝାଡ଼ଖଣ୍ଡ ହାଇକୋର୍ଟ ଆର୍କେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଜାମିନ୍ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ବହୁକୋଟି ଟଙ୍କା ସମ୍ଭଳିତ ତିନୋଟି ପଶୁ ଖାଦ୍ୟ ଦୁର୍ନୀତି ମାମଲାରେ ସେ ଏହି ଆବେଦନ କରିଥିଲେ ସିବିଆଇ ଓକିଲ ରାଜୀବ ସିହ୍ନା କହିଛନ୍ତି ଜଷ୍ଟିସ୍ ଅପରେଶ କୁମାର ସିଂହ ଶ୍ରୀ ଯାଦବଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି

ଆର୍ଜେଡି ସଭାପତି ଏବେ ରାଞ୍ଚିର ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି

ଆର୍ମି ଚିଫ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ କହିଛନ୍ତି ଭାରତୀୟ ସେନା ବାହିନୀ ସମସ୍ତ ପ୍ରକାରର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛି ଓ ସବୁ କ୍ଷେତ୍ରରେ ଦକ୍ଷତାର ସହ ପରିସ୍ଥିତିର ମୁକାବିଲା କରିଛି ନୂଆଦିଲ୍ଲୀରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାବାହିନୀ ମୁଖ୍ୟ କହିଛନ୍ତି ଉଭୟ କଠୋର ଓ ନରମ ପନ୍ଥା ଗ୍ରହଣ କରାଯାଉଛି ଓ ହିଂସାକୁ କମ୍ କରାଯାଉଛି ଯାହାଦ୍ୱାରା ଲୋକମାନେ ଅସ୍ରବିଧା ଭୋଗ କରିବେ ନାହିଁ ରାଷ୍ଟ୍ରୀୟ ବ୍ୟାପାର ଓ ସତ୍ୟ ଘଟଣାର ପ୍ରଘଟରେ ଗଣମାଧ୍ୟମର ଭୂମିକାକୁ ସେ ପ୍ରଶଂସା କରିଛନ୍ତି କେନେରାଲ୍ ରାଓଡ୍ କହିଛନ୍ତି ଦେଶର ଉତ୍ତର ଓ ପଣ୍ଢିମ ସୀମାନ୍ତରେ ସେନାବାହିନୀ ପରିସ୍ଥିତିକୁ ଦକ୍ଷତାର ସହ ସମ୍ଭାଳିଛି ଓ ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ

ଏହି ମ୍ୟାଚ୍ ଶେଖ୍ କୟେଦ୍ ସ୍ୱୋର୍ଟସ୍ ସିଟି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ